ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ ସମ୍ଭାଦଦାତାମାନଙ୍କୁ କହିଛନ୍ତି କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ସରକାର ନୃତନ କୌଶଳ ଅବଲମ୍ଭନ କରୁଛନ୍ତି ସେ କହିଛନ୍ତି ଏହି ନୃତନ କୌଶଳ ଫଳରେ ଉତ୍ତରପ୍ରଦେଶର ଆଗ୍ରା ଏବଂ ଗୌତମବୁଦ୍ଧନଗରରେ ସୁଫଳ ମିଳିଛି ଏହା ସହିତ ରାଜସ୍ଥାନର ଭିଲୱାଡ଼ା ପୂର୍ବଦିଲ୍ଲୀ ଏବଂ କେରଳର କେତେକ ସ୍ଥାନରେ ଉତ୍ତମ ଫଳ ମିଳିପାରିଛି

ବ୍ୟବସ୍ଥା ଯୋଗାଇ ଦିଆଯାଇ ପାରିବ ପ୍ରଥମଟି ହେଉଛି କୋଭିଡ୍ କେୟାର ସେଶ୍ଚର ଯେଉଁଥିରେ ସାଧାରଣ କରୋନା ଲକ୍ଷଣ ପ୍ରକାଶ ପାଉଥିବା ରୋଗୀଙ୍କୁ ଚିକିତ୍ସା କରାଯିବ ଏହି କେନ୍ଦ୍ରଗୁଡ଼ିକ ବିଭିନ୍ନ ଛାତ୍ରାବାସ ହୋଟେଲ୍ ସ୍କୁଲ୍ ଷ୍ଟାଡିୟମ୍ ଏବଂ ଲଜ୍ଗୁଡ଼ିକରେ କାର୍ଯ୍ୟ କରିବ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଏହି କେନ୍ଦ୍ର ଖୋଲାଯିବ ଆବଶ୍ୟକ ପଡ଼ିଲେ ଏହି କେନ୍ଦ୍ରଗୁଡ଼ିକ୍ କ୍ପାରେଷ୍ଟାଇନ୍ ପାଇଁ ମଧ୍ୟ ବ୍ୟବହାର କରାଯିବ ଦ୍ୱିତୀୟଟି ହେଉଛି କୋଭିଡ୍ ହେଲ୍ଥ ସେଙ୍କର ଯେଉଁଥିରେ କରୋନାର ମଧ୍ୟମଧରଣର ଲକ୍ଷଣ ପ୍ରକାଶ ପାଉଥିଲେ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ ଏହି ସେବା ପାଇଁ କୌଣସି ପୂର୍ଣ୍ଣାଙ୍ଗ ହସିଟାଲ କିିୟା କୌଣସି ହସ୍କିଟାଲର ଏକ ୱାର୍ଡକୁ ବ୍ୟବହାର କରାଯାଇ ପାରିବ ଏହି ପ୍ରକାର କେନ୍ଦ୍ରରେ ଶଯ୍ୟା ସହିତ ରୋଗୀମାନଙ୍କୁ ଅମ୍ଳକାନ ଯୋଗାଇଦେବା ବ୍ୟବସ୍ଥା ରହିବ ତୂତୀୟ ପର୍ଯ୍ୟାୟରେ ସ୍ୱତନ୍ତ୍ର କୋଭିଡ୍ ହସ୍କିଟାଲ ସଫପର୍କରେ ଶ୍ରୀ ଅଗ୍ରୱାଲ କହିଛନ୍ତି ଏଥିରେ କରୋନା ପ୍ରଜିଟିଭ୍ ରୋଗୀମାନଙ୍କର ଚିକିତ୍ସା କରାଯିବ ସ୍ୱତନ୍ତ୍ର ହସ୍କିଟାଲ କିମ୍ବା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଥିବା ବ୍ଲକରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଯେଉଁଥିରେ ଆଇସିୟୁ ଭେଷ୍ଟିଲେଟର ଏବଂ ଅମ୍ଳଜାନ ଯୋଗାଇଦେବା ବ୍ୟବସ୍ଥା ରଖାଯିବ

ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତରେ ସେ କହିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟସୀମାକୁ ସମ୍ପ୍ରସାରଣ କରାଯିବା ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ କୌଣସି ନିଷ୍କଭି ନିଆଯାଇ ନାହିଁ ଏ ସମ୍ବନ୍ଧରେ କୌଣସି କ୍ଷ୍ଣନାଜଳ୍ପନା ମଧ୍ୟ କରିବା ଉଚିତ୍ ନ୍ରହେଁ ବୋଲି ସେ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ଲ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବା କହିଛନ୍ତି ଆବଶ୍ୟକ ସାମଗ୍ରୀ ଓ ସେବା ଯୋଗାଣ ସନ୍ତୋଷ ଜନକ ରହିଛି ସେ କହିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟରେ ଅତ୍ୟାବଶ୍ୟକ ପଦାର୍ଥର ଯୋଗାଣ ସଂକ୍ରାନ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ ପୁଙ୍ଗାନୁପୁଙ୍ଗ ସମୀକ୍ଷା କରିଛି କୁମାରୀ ଶ୍ରୀବାସ୍ତବା କହିଛନ୍ତି ଯେଉଁମାନେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ମହକୁଦ କରି ରଖୁଛନ୍ତି କିୟା କଳାବଜାରୀ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱରାଷ୍ଟ୍ରମନ୍ତୀ କର୍ତ୍ତପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଦେଶର ସର୍ବାଧିକ କରୋନା ସଂକ୍ରମିତ ମହାରାଷ୍ଟ୍ରରେ ଚିହ୍ନଟ କରାଯାଇଛି

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ ଧାର୍ବି ପୋଲିସ୍ ଷ୍ଟେସନ୍ ପରିଦର୍ଶନ କରି ସେହି ଅଞ୍ଚଳ ବିଷୟରେ ତଦନ୍ତ କରିଛନ୍ତି

ପିଏମ୍ ଡକ୍ଲୁର୍ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆମେ କେବଳ ପରସ୍କରର ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିବା ତା ନୁହେଁ ଆମେ ସୁସ୍ଥ ରହିବା ପାଇଁ ଯେଉଁ ଡାକ୍ତର ନର୍ସ ଓ ଚିକିିିିି କ୍ଷେତ୍ରର କର୍ମଚାରୀ ତଥା ସ୍ୱାସ୍ଥ୍ୟ କର୍ମୀମାନେ ସମ୍ମୁଖରେ ରହି କୋଭିଡ୍ ନାଇଷିନ୍ର ମୁକାବିଲା କରୁଛନ୍ତି ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇବାକୁ ହେବ ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଥିଲେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମଧ୍ୟ ଆମକୁ ନିଶ୍ଚିତ କରିବାକୁ ହେବ କାରଣ ଏହା ଦ୍ୱାରା ଆମେ କେବଳ ଆମର ନୁହେଁ ଅନ୍ୟମାନଙ୍କ ଜୀବନକୁ ବଞ୍ଚାଇ ପାରିବା

ମେଡିସିନ୍ ଭାରତ ଉପରେ ନିର୍ଭର କରୁଥିବା ପଡ଼ୋଶୀ ଦେଶଗୁଡ଼ିକର ଆବଶ୍ୟକତାକୁ ଚାହିଁ ପାରାସିଟାମଲ୍ ଏବଂ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ବଟିକା ପ୍ରସ୍ତୁତ କରିବା ପାଇଁ ଲାଇସେନ୍ସ ପ୍ରଦାନ କରାଯିବ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ମାନବିକତା ଦୃଷ୍ଟିକୋଣରୁ କରୋନା ମହାମାରୀକୁ ରୋକିବା ଦିଗରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ସେ କହିଛନ୍ତି କରୋନା ମହାମାରୀରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କେତେକ ପଡ଼ୋଶୀ ଦେଶକୁ ଭାରତ ଏହି ଔଷଧ ଯୋଗାଇଦେବ

ପିଏମ୍ ଡିସ୍କସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଂକ୍ରମଣ ଯୋଗୁଁ ଉତ୍ପନ୍ନ ହୋଇଥିବା ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତି ନେଇ ଓମାନ୍ ସ୍କୁଲତାନ ଓ ସ୍ୱୀଡେନ୍ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓମାନ ସୁଲତାନ ହାଇଥାମ ବିନ୍ ତାରିକଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବା ପରେ ଉଭୟ ଦେଶ ପାରସ୍କରିକ ସହଯୋଗ ଯୋଗାଇ ଦେବାକୁ ସହମତି ପ୍ରକାଶ କରିଥିବା କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ଓମାନରେ ଥିବା ଭାରତୀୟଙ୍କ ସମସ୍ୟା ପ୍ରତି ଦୂଷ୍ଟି ଦେବା ପାଇଁ ପ୍ରଧାନମନ୍ତ୍ରୀ ସୁଲତାନଙ୍କ ଦୃଷ୍ଟିଆକର୍ଷଣ କରିଥିବା ବେଳେ ସୁଲତାନ ମଧ୍ୟ ଭାରତରେ ଥିବା ଓମାନ ନାଗରିକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅନ୍ୟପକ୍ଷରେ କରୋନା ମହାମାରୀ ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱୀଡେନ୍ ପ୍ରଧାନମନ୍ତ୍ରୀ ଷ୍ଟିଫାନ୍ ଲୋଫଭେନ୍ ଆଲୋଚନା କରିଛନ୍ତି ଉଭୟ ନେତା ନିଜ ନିଜ ଦେଶରେ ଏହି ସଂକ୍ରମଣକୁ ନେଇ ହେଉଥିବା ବୈଜ୍ଞାନିକ ଗବେଷଣା ଅଗ୍ରଗତି ଫଳାଫଳକୁ ପରସ୍କର ମଧ୍ୟରେ ବିଶ୍ଳେଷଣ କରିବା ନେଇ ସହମତି ପ୍ରକାଶ କରିଛନ୍ତି ଉଭୟ ଦେଶରେ ଅଟକି ରହିଥିବା ନାଗରିକମାନଙ୍କୁ ସବୁ ସୁବିଧା ଯୋଗାଇଦେବା ପାଇଁ ଏହି ଆଲୋଚନାରେ ମତ ପ୍ରକାଶ ପାଇଛି ରେଲଓ୍ େକରୋନା ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୂଦ୍ଧି ପାଉଥିବା ବେଳେ ଭାରତୀୟ ରେଳବାଇ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରେଳବଗିଗୁଡ଼ିକରେ ଆଇସୋଲେସନ୍ ବେଡ୍ ପ୍ରସ୍ତୁତ କରାଯାଉଛି

ଗୃହ ମଧ୍ୟରେ ଆବଦ୍ଧ ହେବା କଟକଶାର ଦୁଇ ସପ୍ତାହ ପ୍ରରଣ ଅବସରରେ ଶ୍ରୀ ନାଇଡୁ କହିଛନ୍ତି ଏହି କଟକଣାକୁ ଆଗକୁ ସମ୍ପ୍ରସାରଣ କରାଯିବା ସଂକ୍ରାନ୍ତରେ ନିଷ୍କଭି ନେବା ପାଇଁ ଆଗାମୀ ସପ୍ତାହ ଆମ ପାଇଁ ଏକ ଘଡ଼ିସନ୍ଧି ସମୟ ହେବ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ସମ୍ୟନ୍ଧରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଉଲ୍ଲେଖ କରି ଶ୍ରୀ ନାଇଡ଼ ସରକାରଙ୍କର ନିଷ୍ପଭିକ୍ତ ମାନିବା ପାଇଁ ଲୋକମାନଙ୍କୁ ଅନ୍ତରୋଧ କରିଛନ୍ତି